ଏକ ଟ୍ୱିଟ୍ ବାର୍ତ୍ତାରେ ମନ୍ତ୍ରଣାଳୟ କହିଛି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ମିଶି ସରକାର ନମୁନା ପରୀକ୍ଷା ବୃଦ୍ଧି କରିବାକୁ ଯଥାସ୍ୟବ ଉଦ୍ୟମ ଚଳାଇଛନ୍ତି

ନମୁନା ପରୀକ୍ଷା ବୃଦ୍ଧି ପାଇବା ଯୋଗୁଁ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଆଗୁଆ ଚିହ୍ନଟ କରାଯାଇ ସେମାନଙ୍କର ଶୀଘ୍ର ଚିକିହା କରିବା ସମ୍ଭବ ହୋଇଛି ଏହାଯୋଗୁଁ ମୃତ୍ୟୁହାରକୁ ମଧ୍ୟ କମ୍ କରାଯାଇପାରିଛି

କୋବିଡ୍ ଷ୍ଟେଟ୍ସ୍ ପଞ୍ଜାବରେ କୋବିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଅନେକ ଜରୁରୀକାଳୀନ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରାଜ୍ୟର ବରିଷ୍ଣ ଅଫିସରମାନଙ୍କ ସହ ଅନ୍ଲାଇନ୍ ବୈଠକରେ କୋବିଡ୍ ପରିସ୍ଥିତିର ସମୀକ୍ଷା କରିଥିଲେ

ସରକାରୀ ଅଫିସ୍ଗୁଡ଼ିକୁ ଲୋକମାନଙ୍କ ଯିବା ଉପରେ କଟକଣା ଲାଗୁ କରାଯାଇଛି ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ଅନ୍ଲାଇନ୍ କରିଆରେ କରିବେ

ସଂକ୍ରମିତ ଲୋକମାନଙ୍କୁ ଚିହ୍ନଟ କରିବାପାଇଁ ଏଭଳି ପଦକ୍ଷେପ ନିଆଯାଇଛି ରାଜ୍ୟ ମୁଖ୍ୟ ସଚିବ କହିଛନ୍ତି ବିଭିନ୍ନ ସ୍ଥାନରୁ ନମୁନା ପରୀକ୍ଷା କରାଯିବାକୁ ନିଷ୍ପଭି ନିଆଯାଇଛି

ତେଲଙ୍ଗାନା ମିଶାପ୍ ତେଲଙ୍ଗାନାର ଶ୍ରୀସାଇଲମ୍ ଜଳବିଦ୍ୟୁତ୍ କାରଖାନା ଅଗ୍ରିକାଣ୍ଡରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପ୍ରତି ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ସେହି ଜଳ ବିଦ୍ୟତ୍ କାରଖାନାରେ ନିଆଁ ଲାଗିଯାଇଥିଲା ସେହି କାରଖାନାଟି ଶ୍ରୀସାଇଲମ୍ ନଦୀ ପ୍ରକଳ୍ପ ନିକଟରେ ଅବସ୍ଥିତ କାରଖାନାରେ ନିଆଁ ଲାଗିଯିବା ସମୟରେ ସେଠାରେ କିଛି ଇଞ୍ଜିନିୟର୍ କାମ କରୁଥିଲେ

ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଅଗ୍ରିକାଷ୍ଟରେ ଲୋକମାନଙ୍କର କୀବନହାନି ଘଟିଥିବାରୁ ସେ ମର୍ମାହତ ହୋଇଛନ୍ତି ସେ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି ଯେଉଁମାନେ ଦୁର୍ଘଟଣାରେ ଆହତ ହୋଇଛନ୍ତି ସେମାନଙ୍କର ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ମୃତ ବ୍ୟକ୍ତିମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ ଶୋକବାର୍ତ୍ତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳବିଦ୍ୟୁତ୍ କାରଖାନାରେ ଘଟିଥିବା ଅଗ୍ନିକାଶ୍ଡକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୂତ ବ୍ୟକ୍ତିମାନଙ୍କ ପରିବାରକୁ ଶୋକବାର୍ତ୍ତା ଜଣାଇ ଆହତ ଲୋକମାନଙ୍କର ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି ହାଉସିଂ ଫଣ୍ଡ୍ ବାସଗୃହ କିଣୁଥିବା ଲୋକମାନଙ୍କୁ ଏକ ସହାୟତା ସ୍ୱରୂପ ଶସ୍ତା ଓ ମଧ୍ୟମ ବର୍ଗ ଗୃହ ନିର୍ମାଣ ପାଖି ଯୋଗାଇବାପାଇଁ ଏକ ସ୍ୱତନ୍ତ ୱିଶ୍ଡୋ ସ୍ଥାପନ କରାଯାଇଛି

ଏଥିପାଇଁ ସେମାନଙ୍କୁ ଆବଶ୍ୟକ ମଞ୍ଜୁରି ମିଳିଛି

ଆମ ସମ୍ଭାଦାଦାତା ଜଣାଇଛନ୍ତି କୋବିଡ୍ ନାଇଷିନ୍ରେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ସବ୍ରଠ ବେଶି ସଂକ୍ରମିତ ହେଉଥିବା ଓ ସେମାନଙ୍କ ପାଇଁ ସଂକ୍ରମଣର ମାତ୍ରା ଅଧିକ ରହୁଥିବାର ବିଶ୍ୱର ବିଭିନ୍ନ ଦେଶଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି

ରାଜ୍ୟସଭା ବାଇପୋଲ୍ ନିର୍ବାଚନ କମିଶନ୍ ଉତ୍ତର ପ୍ରଦେଶର ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ କରାଯିବା ବିଷୟ ଘୋଷଣା କରିଛି

ଏକ ବିବୃତ୍ତିରେ କେଭିଆଇସି କହିଛି ସେହି ଦୁଇଟିଯାକ ଫାର୍ମ ବିଭିନ୍ନ ଇ କମର୍ସ ସଂସ୍ଥା ମାଧ୍ୟମରେ ବହୁ ପ୍ରସାଧନ ସାମଗ୍ରୀ ବିକ୍ରି କରୁଛନ୍ତି ଓ ଏଥିପାଇଁ ଖଦିର ନାମକୁ ବ୍ୟବହାର କରୁଛନ୍ତି ଏହାଦ୍ୱାରା ଗ୍ରାହକମାନଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି କେଭିଆଇସି ଅଭିଯୋଗ କରିଛି